ସେଠାକାର ପରିସ୍ଛିତି ସମ୍ମର୍କରେ ଆକାଶବାଣୀକୁ ସ୍ରଚନା ଦେଇ ଜଣେ ତୀର୍ଥଯାତ୍ରୀ କହିଛନ୍ତି

ଏଥିପାଇଁ ରାକ୍ୟର ବିଭିନ୍ନ ସ୍ଚାନରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ହକାର ହକାର ଚାଷୀଙ୍କୁ ବିଭିନ୍ନ ସ୍ସାନରେ ପୋଲିସ ଅଟକାଇଥିବା ଖବର ଆମର ହସ୍ତଗତ ହୋଇଛି

ଚାଷୀଙ୍କୁ ପ୍ରାଇସ୍ ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବି କରି ରାକ୍ୟର ବିଭିନ୍ ଅଞ୍ଞଳରୁ ଆସିଥିବା ଏହି ଚାଷୀମାନେ ଆସନ୍ତାକାଲି ମହାସମାବେଶରେ ଯୋଗଦେବେ ମହାସମାବେଶକୁ ରାକ୍ୟର ବିଭିନୁ ରାଜନୈତିକ ଦଳ ସମାଜସେବୀ ସମର୍ଥନ ଜଣାଇ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି

ଗଞ୍ଞାମ କିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାୟ କହିଛନ୍ତି ଯେ ପୀଡିତାଙ୍କ ବୟାନ ଆଧାରରେ ସମସ୍ତ ଅଭିଯୁକ୍ତଙ୍କ ସ୍କେଚ୍ ଖୁବ୍ ଶୀଘ୍ର ଜାରି କରାଯିବ

ଘଟଣାରୁ ଜଣାପଡିଛି ଯେ ଆକି ଅପରାହୁରେ ଗୋଳଗାଇ ଗ୍ରାମର ସମ୍ପର୍କୀୟ ଦୁଇଭଉଣୀ ଶୌଚ ହେବା ପାଇଁ ଗାଁ ପାଖ ପୋଖରୀକୁ ଯାଇଥିଲେ

ପଦ୍ମପୁର ତ୍ରିଲୋଚନପୁର ଆଦି ଅଅଳରେ ବେଆଇନ ଭାବେ ବାଶ ତିଆରି ଓ ବିକ୍ ହେଉଥିବା ନେଇ ଖବର ମିଳିବା ପରେ ପୁଲିସ୍ ପକ୍ଷରୁ ଏହି ଚଢ଼ଉ କରାଯାଇଛି

ଅପରପକ୍ଷେ କଟକ ସହରରେ ଥିବା ବିଭିନ୍ନ ଖାଲି ସ୍ତାନରେ ଏଥର ବାଣ ଦୋକାନ ପାଇଁ ଅନୁମତି ମିଳିଛି ଦେବୀଗଡ଼ା ସିଡିଏ ବାଲିଯାତ୍ରା ଉପର ପଡ଼ିଆ ଆଦି ବିଭିନ୍ନ ଖାଲିସ୍ରାନରେ ଅସ୍ରାୟୀ ବାଶ ବିକ୍ରି ଦୋକାନ ତିଆରି ହୋଇଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶମତେ ବାଶ ଫୁଟା ଉପରେ ମଧ୍ଧ ଏଥର କଟକଶା କାରି କରାଯାଇଛି ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ସହରରେ ଯେପରି ଦୂଇଘକ୍ଷାରୁ ଅଧିକ ବାଶ ଫୁଟା ନ ଯାଏ ସେଥିପ୍ରତି ପୁଲିସ୍ ସଜାଗ ରହିଛି

ଇତିମଧ୍ଧରେ ପୁରୁଣା କୋର୍ଟ ରେଞ୍ଞ ଅଫିସରେ ହାତୀ ଯଶୋଦା ପହଞ୍ ଯାଇଛି

ଗିରଫ ଚାରିଜଣ ଖକୁରିଆ ଗ୍ରାମବାସୀ ବୋଲି ଜଣାପଡ଼ିଛି

ଗିରଫ ଗ୍ରାମବାସୀଙ୍କ ବୟାନରୁ ମୃତ ବନ୍ୟପ୍ରାଶୀ ମହାବଳ ବାଘ ବୋଲି ଜଶାପଡ଼ିଛି

ମୃତ ଜନ୍ତୁର ଶରୀରର ନମୁନା ଡ଼େହେରାଡୁନ ଏବଂବାଙ୍ଗାଲ୍ୱରୁ ପଠାଯାଇଛି

ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ରା ଗ୍ରହଣ କରାଯାଉଛି ମେତଗୁଡିକ ବର୍ଉମାନ ସହର ପରିକ୍ରମା କରୁଛନ୍ତି

ବିସର୍ଜନ କରାଯିବ

ଅପରପକ୍ଷରେ ଓଡିଶା ଏକାଦଶ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ଓ୍ୱେଲ୍ସ ଏକାଦଶ ଦଳ ବିରୁଦ୍ଧରେ ପ୍ରଦର୍ଶନୀ ହକି ମ୍ୟାଚ ସିରିଜ୍ରେ ବିଜୟୀ ହୋଇଛି

ଫଳରେ ସିରିଜ୍ ଅମୀମାଂଶିତ ପର୍ଯ୍ୟାୟରେ ପହଞ୍ଥିଲା